ଏଥରେ ୱାର୍ଡ କମିଟିର ସଦସ୍ୟମାନେ ସକ୍ରିୟ ଅଛନ୍ତି

ଆୟୁଷ ଡାକ୍ତର ଅଶୋକ କୁମାର ପଣ୍ଡା ଏବଂ ଆୟୁର୍ବେଦିକ ଡାକ୍ତର ଦୀନବନ୍ଧୁ ମହାରଣା ପ୍ରମୁଖ ଯୋଗଦେଇ ଯୋଗଧ୍ଧାନ ଆସନ ମନୁଷ୍ୟର ରୋଗ ପ୍ରତିରୋଧକ ଶକ୍ତିର ଉନ୍ତି ଆଶିବାର ଏକ ବଳିଷ ଉପାୟ ବୋଲି ମତ ପ୍ରକାଶ କରିଛନ୍ତି

ଓଡିଶା ଛତିଶଗଡ ଝାଡଖଣ୍ଡ ଓ ମହାରାଷ୍ଟ ଏ ନେଇ ନିଜ ନିଜର ପକ୍ଷ ରଖିଛନ୍ତି ଓଡିଶା ସରକାରଙ୍କ ପକ୍ଷରୁ ଆଉ କିଛି ତଥ୍ୟ ମଧ୍ଧ ଟ୍ରିବ୍ୟୁନାଲରେ ଦାଖଲ କରାଯାଇଛି

ଅନ୍ୟପକ୍ଷରେ ରାକ୍ୟ ଜଳସମ୍ମଦ ମନ୍ତୀ ରଘୁନନ୍ଦନ ଦାସ କହିଛନ୍ତି ମହାନଦୀର ଅଧିକାଂଶ ଭାଗ ଓଡିଶା ମଧ୍ଧ ଦେଇ ପ୍ରବାହିତ ହେଉଥିବା ଆମର ନ୍ୟାଯ୍ୟ ଦାବି ମୁତାବକ ଜଳ ମିଳିବା ଦରକାର